ସେନାର ମନୋବଳ ଓ ସମ୍ମାନ ବୃଦ୍ଧି କଲା ଭଳି ମନ୍ତବ୍ୟ ବ୍ୟବହାର ଓ ବିବୃଭି ସମସ୍ତଙ୍କର ରହିବା ଉଚିତ ବୋଲି ସେ କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଭାରତ ଏକକ୍କୁଟ୍ ହୋଇ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ସଂଗ୍ରାମ ଚଳାଇଛି ଏବଂ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମର ଆରୋଗ୍ୟ ହାର ଅଧିକ ରହିଛି

ଏବର୍ଷର ସ୍ୱାଧୀନତା ଦିବସ ଅବସରରେ ଏହି ମହାମାରୀରୁ ମୁକ୍ତି ପାଇଁ ଅଙ୍ଗୀକାରବଦ୍ଧ ହେବା ସକାଶେ ସେ ଯୁବାପିତ୍କିଙ୍କ ସମେତ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି

ବର୍ଭମାନ ଆକିଭ୍ ସଭେଲାନ୍ ଅନୁଯାୟୀ ସହରରେ ନମୁନା ପରୀକ୍ଷଣ ଚାଲିଛି

ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସଟ୍ଡାଉନ୍ ବଳବଉର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି

ଜିଲ୍ଲାପାଳ ଲଲଟେନ୍ ମିଶ୍ରଙ୍କ ଅଧ୍ଘକ୍ଷତାରେ ଅନୁଷିତ ଏହି ବୈଠକରେ ବୌଦ ଜିଲ୍ଲାପାଇଁ କୋଭିଡ୍ ପର୍ଯ୍ୟବେଷକ ଭାବେ ନିଯୁକ୍ତ ହୋଇଥିବା ବରିଷ ପ୍ରଶାସନିକ ଅଧିକାରୀ ବିଷ୍ୟ ପ୍ରସାଦ ମିଶ୍ର ଏଥିରେ ଯୋଗଦେଇ ଗ୍ରାମ ପଞାୟତ ସ୍ତରରେ ପ୍ରତିଷା ହୋଇଥିବା କୋଭିଡ୍ କେୟାର୍ ସେକ୍କର୍ର ଉତ୍ତମ ପରିଚାଳନା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ହାର ଅଧିକ ରହିଛି ଏଦିଗରେ ସମସ୍ତେ ଏକଜ୍ଟଟ୍ ହୋଇ କାମ କରିବାକ ବୈଠକରେ ମତ ପ୍ରକାଶ ପାଇଛି

ସମ୍ୟଲପ୍ରର ଜିଲ୍ବ ଭତ୍ରାସ୍ସିତ ତାଙ୍କ ବାସଭବନରେ ଆଜି ତାଙ୍କର ପରଲୋକ ହୋଇଛି ବହ୍ଦିନ ଧରି ସେ ବାର୍କ୍କ୍ଜନିତ ରୋଗରେ ଅସୁସ୍ଥ ଥିଲେ